କଥାବାର୍ତ୍ତାର କାର୍ଯ୍ୟସୂଚୀ ମଧ୍ୟରେ ଋଣ ପ୍ରଦାନ ଆତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଲୋକମାନଙ୍କୁ ଆର୍ଥକ କ୍ଷମତାପନ୍ନ କରିବା ଓ ଆର୍ଥକ କ୍ଷେତ୍ରର ସ୍ଥିରତା ପାଇଁ ବିଜ୍ଞ ନୀତିନିୟମ ପ୍ରଶୟନ କରିବା ଆଦି ଅନ୍ତର୍ଭୁକ୍ତ ବ୍ୟାଙ୍କ୍ କ୍ଷେତ୍ର ଏହାର ଆର୍ଥକ ମୌଳିକ ଡାଞ୍ଚା ମାଧ୍ୟମରେ କୃଷି ଓ ଏମ୍ଏସ୍ଏମ୍ଇ ଭଳି ଲଘୁ ଉଦ୍ୟୋଗ କ୍ଷେତ୍ରଗୁଡ଼ିକୁ ରଣ ପ୍ରଦାନ କରି ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟତା କରିଆସ୍କୁଛି ଏହି ଆଲୋଚନାରେ ବହୁ ବରିଷ୍ଠ ସରକାରୀ ଅଫିସର ଅଂଶଗ୍ରହଣ କରିବେ

ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିର୍ ମହାରାଷ୍ଟ୍ର ଶୀର୍ଷ ସ୍ଥାନରେ ଥିବା ବେଳେ ତାହା ପରକୁ ତାମିଲନାଡ଼ୁ ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶ ରହିଛି

ଏକ ଟ୍ୱିଟ୍ କରି ସେ କହିଛନ୍ତି ଅତ୍ୟାଧୁନିକ ନମୁନା ପରୀକ୍ଷା ବ୍ୟବସ୍ଥା ଯୋଗୁଁ ଦିଲ୍ଲୀ ଏନ୍ସିଆର୍ ମୁମ୍ବାଇ ଓ କୋଲ୍କାତାରେ ଅଧିକ ନମୁନା ପରୀକ୍ଷା କରାଯାଇପାରିବ

ଏମସ୍ର ଫୁସ୍ଫୁସ୍ ରୋଗ ବିଭାଗ ମୁଖ୍ୟ ଡକ୍କର ଅନନ୍ତ ମୋହନ ଡାକ୍ତରଙ୍କ ପରାମର୍ଶ ବିନା ହାଇଡ୍ରୋକ୍ସି କ୍ଲୋରକୁଇନ୍ କିୟା ମେଲେରିଆର ଚିକିତ୍ସା ପାଇଁ ସେବନ କରାଯାଉଥିବା କୌଣସି ବଟିକା କିିୟା ଔଷଧ ସେବନ ନ କରିବାକୁ ସର୍ବସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି

ଏହି ଅବସରରେ ସେ ଏକ ପୁସ୍ତକର ମଧ୍ୟ ଉନ୍ଜୋଚନ କରିଛନ୍ତି

ସେ କହିଛନ୍ତି ବାଘମାନେ ପ୍ରକୃତିର ଏକ ଅମ୍ବଲ୍ୟ ସମ୍ପଦ ଓ ସେମାନଙ୍କ ସଂରକ୍ଷଣରୁ ଦେଶର ଜଙ୍ଗଲଗୁଡ଼ିକର ଅବସ୍ଥା ଭଲ ରହିଥିବାର ସୂଚନା ମିଳିଥାଏ

ସେ କହିଛନ୍ତି ବିଶ୍ୱରେ ବାଘମାନଙ୍କ ସଂଖ୍ୟା ବୃଦ୍ଧି ଲାଗି ଭାରତ ସମସ୍ତ ପ୍ରକାର ସହାୟତା ଦେବାକୁ ପ୍ରସ୍ତୁତ ଅଛି

ଦିଲ୍ଲୀକୁ ପ୍ରଦ୍ଷଣମୁକ୍ତ ରଖିବାକୁ ହେଲେ ଦିଲ୍ଲୀରୁ କୋବିଡ୍ କଟକଣା ପ୍ରତ୍ୟାହାର କରାଯିବା ପୂର୍ବରୁ ପ୍ରଦୃଷଣକୁ ନିୟନ୍ତ୍ରଣ ରଖିବାପାଇଁ ନୀତି ନିର୍ଦ୍ଧାରଣ ଅତ୍ୟନ୍ତ ଅପରିହାର୍ଯ୍ୟ

ସହରାଞ୍ଚଳର କନବହୁଳତା ଓ ଆନ୍ତର୍ଜାତିକ ସ୍ତରରେ ସେଗୁଡ଼ିକର ଉତ୍ତମ ସଂଯୋଗ ସୁବିଧା ଯୋଗୁଁ ସହରାଞ୍ଚଳଗୁଡ଼ିକ ସଂକ୍ରମଣର ମ୍ରଖ୍ୟକେନ୍ଦ୍ରରେ ପରିଣତ ହୋଇଛି ଏହାବ୍ୟତୀତ ସହରାଞ୍ଚଳର ପ୍ରଦୃଷିତ ବାୟୁ ଭୂତାଣୁରେ ସଂକ୍ରମିତ ବ୍ୟକ୍ତିମାନଙ୍କ ମୃତ୍ୟୁ ପାଇଁ ଅଧିକ ଦାୟୀ ବୋଲି ବିଭିନ୍ନ ଅଧ୍ୟୟନରୁ କଣାପଡ଼ିଥିବାର ଏଥିରେ କୁହାଯାଇଛି ବିହାର ଫ୍ଲୁଡ୍ ବିହାରରେ ଲଗାଶ ବର୍ଷା ଯୋଗୁଁ ରାଜ୍ୟର ବନ୍ୟା ପରିସ୍ଥିତି ଆହୁରି ସଙ୍କଟଜନକ ହୋଇପଡ଼ିଛି

ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଦରଭଙ୍ଗା ମୁଜାଫର୍ପୁର ଗୋପାଳଗଞ୍ ସପଉଲ୍ ଓ ପଣ୍ଢିମ ଚମ୍ପାରନ ରହିଛି

ଦରଭଙ୍ଗା ସମସ୍ତିପୁର ସେକ୍ୱନ୍ରେ କ୍ରମାନ୍ୱୟରେ ପଞ୍ଚମ ଦିନ ପାଇଁ ରେଳ ଚଳାଚଳ ବନ୍ଦ୍ ରହିଛି ଅନେକ ସ୍ଥାନରେ ରେଳ ଲାଇନ୍ ବନ୍ୟାଜଳରେ ବୁଡ଼ି ରହିଛି ତେବେ ମୁଜାଫର୍ପୁର ନରକଟିଆଗଞ୍ଜ ସେକ୍ନନ୍ରେ ରେଳ ଚଳାଚଳ ଆରମ୍ଭ କରିଛି

ରାଜ୍ୟର ପ୍ରାୟ ସବୁ ଅଞ୍ଚଳର କୃଷକମାନେ ବନ୍ୟା ଯୋଗୁଁ ବ୍ୟାପକ ରୂପେ କ୍ଷତିଗ୍ରସ୍ତ ହୋଇଛନ୍ତି

ରାଜ୍ୟ କୃଷିମନ୍ତ୍ରୀ ପ୍ରେମ୍ କୁମାର କହିଛନ୍ତି ବନ୍ୟା କ୍ଷୟକ୍ଷତିର ଆକଳନ କରାଯିବା ପରେ କୃଷକମାନଙ୍କୁ କ୍ଷତିପ୍ରରଣ ଦିଆଯିବ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି